ପିଏମ୍ ନ୍ୟୁ ଏଜୁକେଶନ ପଲିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷାନୀତିର ପ୍ରଶଂସା କରି ଏହା ପୁରାତନ ଶିକ୍ଷାନୀତିରେ ଆମୁଳଚୂଳ ପରିବର୍ତ୍ତନ ଆଣିଦେବ ବୋଲି କହିଛନ୍ତି ସେ କହିଛନ୍ତି ନୂଆ ଶିକ୍ଷାନୀତି ଭାରତୀୟ ଯୁବପିଢ଼ିକୁ ସେମାନଙ୍କର ନିଯୁକ୍ତି ଓ ଚାକିରି ପାଇବାରେ ସକ୍ଷମ କରିବା ଦିଗରେ ସାହାଯ୍ୟ କରିବ

ସେ କହିଛନ୍ତି ଏକ ଦେଶର ଆଶା ଓ ଆକାଂକ୍ଷାର ପୂରଣ ପାଇଁ ଶିକ୍ଷାନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏହାର କାର୍ଯ୍ୟକାରୀତାରେ ସର୍ବନିମ୍ନ ସରକାରୀ ହସ୍ତକ୍ଷେପ ପାଇଁ ସେ ଆହ୍ନାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ନୂଆ ଶିକ୍ଷାନିତି ଲାଗୁକରିବାରେ ଶିକ୍ଷକଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କର ଅଂଶଗ୍ରହଣ ଏହାକୁ ଅଧିକ ବ୍ୟାପକ ଓ ପ୍ରାସଙ୍ଗିକ କରାଇବ ସେ କହିଛନ୍ତି ନୂଆ ଶିକ୍ଷାନୀତିରେ ଅଧ୍ୟୟନ ପରିବର୍ତ୍ତେ ଶିଖିବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ଓ ଛାତ୍ରଛାତ୍ରୀମାନଙ୍କ ଚିନ୍ତାଶକ୍ତିରେ ବିକାଶ ଆଣିବା ପ୍ରତି ପ୍ରୟାସ କରାଯାଇଛି ସେ କହିଛନ୍ତି ନୂଆ ଶିକ୍ଷାନୀତିରେ ପଦ୍ଧତି ପରିବର୍ତ୍ତେ ଉସାହ ବାସ୍ତବିକତା ଓ କାର୍ଯ୍ୟ ସମ୍ପାଦନା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି ଶ୍ରୀ ମୋଦୀ କହିଛନ୍ତି ନୂଆ ଶିକ୍ଷାନୀତି ଏକବିଂଶ ଶତାବ୍ଦୀରେ ଶିକ୍ଷାକ୍ ଏକ ନ୍ନଆ ଦିଗ୍ଦର୍ଶନ ଦେବ ଓ ଆତ୍ମନିର୍ଭରଶୀଳ ହେବାର ସଂକଳ୍ପବଦ୍ଧତାକୁ ସାକାର କରିବ ସେ କହିଛନ୍ତି ନୂଆ ଶିକ୍ଷାନୀତି ଦେଶର ବିଦ୍ୟାର୍ଥୀମାନଙ୍କୁ ଆନ୍ତର୍ଜାତିକ ଅନୁଷ୍ଠାନଗୁଡ଼ିକରେ ଶିକ୍ଷାଲାଭ କରିବା ପାଇଁ ଦ୍ୱାର ଖୋଲିଦେବ ଫଳରେ ସାଧାରଣ ପରିବାରର ପିଲାମାନେ ଏଗୁଡ଼ିକରେ ଅଧ୍ୟୟନ କରିପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ପୁରାତନ ସମୟରୁ ଶିକ୍ଷାର କେନ୍ଦ୍ରସ୍ଥଳୀ ରହିଆସିଛି ଓ ନୂଆ ଶିକ୍ଷାନୀତି ଏକବିଂଶ ଶତାବ୍ଦୀରେ ମଧ୍ୟ ଭାରତକୁ ଜ୍ଞାନର କେନ୍ଦ୍ରରେ ପରିଣତ କରିବ

ସେ କହିଛନ୍ତି ବ୍ୟାପକ ବିଚାରବିମର୍ଶ ଓ ଆଲୋଚନା ପରେ ନୂଆ ଶିକ୍ଷାନୀତିକୁ ପ୍ରସ୍ତୁତ କରାଯାଇଛି

ଶ୍ରୀ କୋବିନ୍ଦ କହିଛନ୍ତି ନୂଆ ଜାତୀୟ ଶିକ୍ଷାନୀତି ଏକ ଉନ୍ନତ ଗଣତାନ୍ତ୍ରିକ ସମାଜ ଗଠନରେ ସାର୍ବଜନୀନ ଶିକ୍ଷାବ୍ୟବସ୍ଥାର ମୂଳ ଭିଭି଼ମି ହେବାର ସ୍ୱଷ୍ଟ ସଂକେତ ବହନ କରୁଛି ସେ କହିଛନ୍ତି ସେ ଦୃଷ୍ଟିରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥାର୍ଡ ରାଷ୍ଟ୍ରୀୟ ପୋଷଣ ମାହ ସରକାର କହିଛନ୍ତି ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ସମୟରେ ଅତି ଉତ୍କଟ କୁପୋଷିତ ପିଲାମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ପୁଷ୍ଟି ଯୋଗାଇବା କାର୍ଯ୍ୟ ଉପରେ ଆଲୋକପାତ କରାଯିବ ଚଳିତମାସକୁ ତୃତୀୟ ରାଷ୍ଟ୍ରୀୟ ପୋଷଣ ମାହ ଭାବେ ପାଳନ କରାଯାଉଛି ଆମ ସମ୍ଭାଦଦାତା କ୍ଷଣାଇଛନ୍ତି ପ୍ରତିବର୍ଷ ପୋଷଣ ଅଭିଯାନ ଅଧୀନରେ ପୋଷଣ ମାହ ପାଳନ କରାଯାଇଥାଏ ପୋଷଣ ଅଭିଯାନ ସମସ୍ତଙ୍କୁ ପୁଷ୍ଟି ଯୋଗାଇବା ପାଇଁ ସେମାନଙ୍କ ନିକଟରେ ପହଞ୍ଚବା ସକାଶେ ପ୍ରଧାନମନ୍ତ୍ରୀଙ୍କ ଯୋଜନାର ଏକ ଅଂଶ ବିଶେଷ

ଛୋଟପିଲା ଓ ମହିଳାମାନଙ୍କୁ କୁପୋଷଣରୁ ମୁକ୍ତ କରିବା ପାଇଁ ଜନଆନ୍ଦୋଳନକୁ ଉସାହିତ କରିବା ହେଉଛି ପୋଷଣ ମାହ ପାଳନର ମୂଳଲକ୍ଷ୍ୟ ତା'ଛଡ଼ା ପ୍ରତ୍ୟେକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଓ ପୁଷ୍ଟି ଯୋଗାଇବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ ପୋଷଣ ମାହ ଅନୁସାରେ ନବଜାତମାନଙ୍କୁ ଶୀଘ୍ର ସ୍ତନ୍ୟପାନ ନବଜାତ ମାନଙ୍କର ପ୍ରଥମ ହଜାରେ ଦିନ ମଧ୍ୟରେ ସେମାନଙ୍କୁ ଉତ୍ତମ ପୁଷ୍ଟି ଯୋଗାଣର ଆବଶ୍ୟକତା ଏବଂ ମହିଳା ଓ ପିଲାମାନଙ୍କୁ ରକ୍ତହୀନତାରୁ ମୁକ୍ତ ରଖିବା ଉ ଉପରେ ସଚେତନତା ସୃଷ୍ଟି ପ୍ରତି ଗୁରୁତ୍ୱ ଆରୋପ କରାଯାଇଥାଏ ଦେଶରେ କୋବିଡ୍ ପରିସ୍ଥିତିକୁ ବିଚାରକୁ ନେଇ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ପୋଷଣ ମାହ ପାଳନ କରିବାକୁ ସଂପୃକ୍ତ ସଂସ୍ଥାଗୁଡ଼ିକୁ ଉସାହିତ କରୁଛି ସାମାଜିକ ଗଣମାଧ୍ୟମ ଅନଲାଇନ୍ କାର୍ଯ୍ୟକ୍ରମ ପୋଡ୍କାଷ୍ଟ ଓ ଇ ସମ୍ବାଦ ମାଧ୍ୟମରେ ପୁଷ୍ଟି ଓ ଜୀବନରେ ଏହାର ଭୂମିକା ବିଷୟରେ ସ୍ବଚନା ପ୍ରଦାନ କରାଯିବ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି ଦେଶରେ ପିଲାମାନଙ୍କର ସାମ୍ବହିକ ପୁଷ୍ଟି ସାଧନ ପାଇଁ ଜୋରସୋର ଅଭିଯାନ ଆରମ୍ଭ କରିବାକୁ ସରକାର ବଚନବଦ୍ଧ ସେ କହିଛନ୍ତି ମହିଳା ଛୋଟପିଲା ଗର୍ଭବତୀ ମହିଳା ଓ ସଦ୍ୟ ପ୍ରସ୍ତାମାନଙ୍କୁ ପର୍ଯ୍ୟାପ୍ତ ପୁଷ୍ଟି ଯୋଗାଶକୁ ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛନ୍ତି ଶ୍ରୀ ଶାହା କହିଛନ୍ତି ପୋଷଣ ଅଭିଯାନ ଏକ ସାର୍ବଜନୀନ ଯୋଜନା ଯାହା ଦେଶରୁ କୁପୋଷଣକୁ ଲୋପ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିବ

ସେହି ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ ଲକ୍ଷ୍ନୌ ଚେନ୍ନାଇ ବେଙ୍ଗାଲୁରୁ ହାଇଦ୍ରାବାଦ ଓ ଅହନ୍ମଦାବାଦ ରହିଛି ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ସଚିବ ଦୁର୍ଗାଶଙ୍କର ମିଶ୍ର କହିଛନ୍ତି ଯାତ୍ରୀମାନଙ୍କୁ କୋବିଡ୍ ନାଇଷ୍ଟିନ୍ ସମ୍ୟନ୍ଧୀୟ ସମସ୍ତ କଟକଣାଗୁଡ଼ିକର ପାଳନ କରିବାକୁ ହେବ ସେମାନଙ୍କ ପାଇଁ ଶାରୀରିକ ଦୂରତା ବକ୍ତାୟ ରଖିବା ଓ ମାସ୍କ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ମେଟ୍ରୋ ରେଳ ଦୁଇଟି ସିଫ୍ଟରେ ଚଳାଚଳ କରିବ

କଣ୍ଟେନମେଣ୍ଟ ଜୋନ୍ଗୁଡ଼ିକରେ ଥିବା ମେଟ୍ରୋ ଷ୍ଟେସନଗୁଡ଼ିକରେ ପ୍ରବେଶ ଓ ପ୍ରସ୍ଥାନ ସ୍ଥଳୀଗୁଡ଼ିକୁ ବନ୍ଦ ରଖାଯିବ କେବଳ ଯେଉଁମାନଙ୍କ ଶରୀରରେ କୋବିଡ୍ ନାଇଷ୍ଟିନ୍ ସଫକ୍ରମଣର କୌଣସି ଲକ୍ଷଣ ନଥିବ ସେମାନଙ୍କୁ ଥର୍ମାଲ ସ୍କ୍ରିନିଂ ପରେ ମେଟ୍ରୋ ଷ୍ଟେସନ୍ ମଧ୍ୟରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ପ୍ରତ୍ୟେକ ମେଟ୍ରୋ ଷ୍ଟେସନର ପ୍ରବେଶସ୍ଥାନରେ ସାନିଟାଇଜର ରଖାଯାଇଛି ଚେନ୍ନାଇରେ ଆଜି ସକାଳୁ ମେଟ୍ରୋ ରେଳସେବା ଆରମ୍ଭ ହୋଇଛି

ଉତ୍ତରପ୍ରଦେଶର ଲକ୍ଷ୍ରୌ ମେଟୋ ରେଳସେବା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି

ମେଟ୍ରୋ ଯାତ୍ରା ସମୟରେ ସଂସ୍କର୍ଶରେ ନ ଆସିବା ସାନିଟାଇଜେସନ୍ ବ୍ୟବହାର କରିବେ ଶାରୀରିକ ଦୂରତା ବଜାୟ ରଖିବା ଓ ପରିଷ୍କାର ପରିଚ୍ଛନ୍ନ ରହିବା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି ସହଜରେ ଓ ନିରାପଦରେ ଯାତ୍ରା କରିବା ପାଇଁ ବହୁ କଡ଼ା ନିୟମ ମାନ ଲାଗୁ କରାଯାଇଛି ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି

ଯାତ୍ରୀମାନଙ୍କର ସୁବିଧା ଲାଗି ଉଭୟ ଟୋକନ୍ ଓ ସ୍କାର୍ଟକାର୍ଡର ବ୍ୟବହାରକୁ ଅନୁମତି ଦିଆଯାଇଛି ପ୍ରଥମଥର ପାଇଁ ଲକ୍ଷ୍ନୌ ମେଟ୍ରୋ ଏହାର ଟୋକନଗୁଡ଼ିକୁ ଅଲ୍ଟ୍ରା ଭାୟୋଲେଟ୍ ର ବ୍ୟବହାର କରି ସାନିଟାଇଜ୍ କରୁଛି

ମନ୍ତ୍ରଣାଳୟ କହିଛି ମାସେ ଭିତରେ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ତିନିଗୁଣା ବୃଦ୍ଧି ପାଇଛି

ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳକୁ ଫଳପ୍ରଦଭାବେ କାର୍ଯ୍ୟକାରୀ କରାଯିବାରୁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ଫଳରେ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ବୈଷୟିକ ଜ୍ଞାନର ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇ ପାରିଛି ତା'ଚ୍ଚଡ଼ା ସଶକ୍ତ ଭାରତ ଓ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରାଯାଇଛି

ଡିଆର୍ଡିଓ ଚେୟାରମ୍ୟାନ୍ ଏଥିପାଇଁ ସମସ୍ତ ବୈଜ୍ଞାନିକ ଗବେଷକ ଓ ଏହା ସହ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି